ସେ କହିଛନ୍ତି ଏହାଦ୍ୱାରା କେନ୍ଦ୍ରଝରର୍ର ଖଣିଜ ଦ୍ରବ୍ୟ ପରିବହନ ସହଜ ଓ ସୁଗମ ହେବ

ଏଥିସହ ଏଶିକି ଏହିସବୁ କାର୍ଯ୍ୟ ଅନ୍ଲାଇନ୍ରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି